ଡିଆର୍ଡିଓ ଡ୍ରଗ୍ କୋବିଡ୍ ସଂକ୍ରମଣର ମୁକାବିଲା ଦିଗରେ ଏକ ବଡ଼ ସଫଳତା ସ୍ୱରୂପ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଦ୍ୱାରା ବିକଶିତ ଏକ ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତୀୟ ଔଷଧ କଷ୍ଟ୍ରୋଲୋର ଜେନେରାଲ୍ ସମ୍ମତି ପ୍ରଦାନ କରିଛନ୍ତି ଦେଶରେ ଦ୍ୱିତୀୟବାର ଲାଗି କୋବିଡ୍ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଏହି ଔଷଧ କୋବିଡ୍ ସଂକ୍ରମିତମାନଙ୍କ ଚିକିତ୍ସା ପାଇଁ ବେଶ୍ ଫଳପ୍ରଦ ସାବ୍ୟସ୍ତ ହେବାର ଆଶା କରାଯାଉଛି

ଏହି ଔଷଧକୁ ପାଣିରେ ଫେଣ୍ଟି ରୋଗୀଙ୍କୁ ପିଇବାକୁ ଦିଆଯିବ ଏହି ଔଷଧ ଭୂତାଣୁ ସଂକ୍ରମିତ ହୋଇଥିବା ସେଲ୍ରେ ଜମା ହୋଇ କରୋନା ଭୂତାଣୁକୁ ଅନ୍ୟତ୍ର ବ୍ୟାପିବାରୁ ରୋକିବ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସେଲ୍ ଗୁଡ଼ିକରେ ଏହି ଔଷଧ ଯାଇ କମା ହୋଇପାରୁଥିବାରୁ ଏହା ସଂକ୍ରମଣକୁ ସଫଳତାର ସହ ରୋକି ପାରିବ ଏହି ନୂଆ ଔଷଧ ଡିଆର୍ଡିଓର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର୍ ମେଡିସିନ୍ ଆଣ୍ଡ୍ ଆଲାଏଡ୍ ସାଇନ୍ସେସ୍ ଏବଂ ଡକ୍କର ରେଡ୍ଭୀର ଗବେଷଣାଗାର ଦ୍ୱାରା ମିଳିତ ଉଦ୍ୟୋଗରେ ପ୍ରସ୍ତୁତ କରାଯାଇଛି ଔଷଧର କ୍ଲିନିକାଲ୍ ଟେଷ୍ଟରୁ ଏହା ଅତି କମ୍ ସମୟ ମଧ୍ୟରେ ରୋଗୀମାନଙ୍କୁ ଆରୋଗ୍ୟ ଲାଭ କରିବାରେ ସାହାଯ୍ୟ କରିବାର ଜଣାପଡ଼ିଛି ଫଳରେ ରୋଗୀମାନଙ୍କୁ ଅତିରିକ୍ତ ଅକ୍ନିଜେନ୍ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ଏହି ଔଷଧକୁ ସାମାନ୍ୟରୁ ଗୁରୁତର କୋବିଡ୍ ସଂକ୍ରମିତମାନଙ୍କ ପାଇଁ ବ୍ୟବହାର କରିବାକୁ ଭାରତୀୟ ଔଷଧ କଷ୍ଟ୍ରୋଲୋର ଜେନେରାଲ୍ ଅନୁମତି ପ୍ରଦାନ କରିଛନ୍ତି ଏହି ଔଷଧ ସହଜରେ ପ୍ରସ୍ତୁତ କରାଯାଇପାରିବ ଓ ଲୋକମାନଙ୍କ ପାଖରେ ପହଞ୍ଚାଯାଇ ପାରିବ କୋବିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଅଧିକ ପଦକ୍ଷେପ ଗ୍ରହଣ ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ପାନକୁ ଭିତ୍ତି କରି ଡିଆର୍ଡିଓ ଏହି ଔଷଧର ବିକାଶ ଦିଗରେ ପଦକ୍ଷେପ ନେଇଥିଲା

କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଏହି ଔଷଧର ସଫଳତାକୁ ଭିଭି କରି ଏହାକୁ କୋବିଡ୍ ସଂକ୍ରମିତ ମାନଙ୍କ ଶରୀରରେ ଦ୍ୱିତୀୟ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଥିଲା ଦ୍ୱିତୀୟ ପରୀକ୍ଷା ପରେ ଏହି ଔଷଧ କୋବିଡ୍ ସଂକ୍ରମିତମାନଙ୍କ ପାଇଁ ନିରାପଦ ସାବ୍ୟସ୍ତ ହୋଇଥିଲା ଓ ସେମାନଙ୍କୁ ଶୀଘ୍ର ଆରୋଗ୍ୟ ହେବାରେ ସାହାଯ୍ୟ କରିଥିଲା

ଏହି ପରୀକ୍ଷା ଗତବର୍ଷ ମେ ମାସର୍ ଅକ୍ନୋବର ମାସ ମଧ୍ୟରେ କରାଯାଇଥିଲା ଦ୍ୱିତୀୟ ପରୀକ୍ଷାର ସଫଳତାକୁ ଭିଭିକରି ଭାରତୀୟ ଔଷଧ କଷ୍ଟୋଲୋର ଜେନେରାଲ୍ ଏହାର ତୃତୀୟ ପରୀକ୍ଷା ପାଇଁ ଗତବର୍ଷ ନଭେମ୍ବର ମାସରେ ଅନୁମତି ପ୍ରଦାନ କରିଥିଲେ

ତୃତୀୟ ପରୀକ୍ଷାର ସବିସ୍ତୃତ ଫଳାଫଳ ଭାରତୀୟ ଔଷଧ କଣ୍ଟ୍ରୋଲୋର ଜେନେରାଲ୍ଙ୍କୁ ହସ୍ତାନ୍ତର କରାଯାଇଛି

ରୋଗୀମାନଙ୍କୁ ସୁହାଇବା ଭଳି ପ୍ରସ୍ତୁତ କରାଯାଇଥିବା ଏହି ନୀତି ଦ୍ୱାରା କୋବିଡ୍ ସଂକ୍ରମିତମାନଙ୍କର ଶୀଘ୍ର ତଥା ଫଳପ୍ରଦ ଚିକିତ୍ସା କରାଯାଇ ପାରିବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଜାରି କରାଯାଇଥିବା ପୂର୍ବ ନିର୍ଦ୍ଦେଶାବଳୀ ଅନୁସାରେ କୋବିଡ୍ ହସ୍କିଟାଲ ଗୁଡ଼ିକରେ ରୋଗୀମାନଙ୍କୁ ଭର୍ତ୍ତି କରାଯିବା ପାଇଁ ସେମାନଙ୍କ ଶରୀରରେ ଭୂତାଣୁର ଉପସ୍ଥିତି ସଂକ୍ରାନ୍ତ ପରୀକ୍ଷାର କୌଣସି ଆବଶ୍ୟକତା ପଡ଼ିବ ନାହିଁ କୌଣସି ସଂକ୍ରମିତ ବ୍ୟକ୍ତିଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯିବାକୁ ମନା କରାଯାଇ ପାରିବ ନାହିଁ

ଯେଉଁ ରୋଗୀମାନଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରିବା ନିହାତି ଜରୁରୀ ହୋଇ ନ ଥିବ ସେମାନେ ଯେପରି କୌଣସି ଶଯ୍ୟା ଅଧିକାର କରି ନ ରଖିବେ ତାହା ନିଶ୍ଚିତ କରାଯିବ ଏହା ବ୍ୟତୀତ ସଂଶୋଧିତ ନିୟମ ଅନୁସାରେ ରୋଗୀମାନଙ୍କୁ ହସ୍କିଟାଲ୍ରୁ ଘରକୁ ଯିବାକୁ ଅନୁମତି ଦିଆଯିବ ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କୋବିଡ୍ ସଂକ୍ରମିତ ଓ କୋବିଡ୍ରେ ଆକ୍ରାନ୍ତ ହୋଇଥିବାର ସନ୍ଦେହ କରାଯାଉଥିବା ଲୋକମାନଙ୍କ ପାଇଁ ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ସ୍ଥାପନ ସକାଶେ ପୂର୍ବରୁ ନିଷ୍ପଭି ନେଇସାରିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋବିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି

ମନ୍ତ୍ରଣାଳୟ କହିଛି କୋବିଡ ମୁକାବିଲାରେ ପ୍ରତିଷେଧକ ଟିକାକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ

କୌଣସି ପ୍ରକାରର କରୁରୀକାଳୀନ ପରିସ୍ଥିତିରେ ସେଗୁଡ଼ିକର ବ୍ୟବହାର କରାଯାଇ ପାରିବ

ଗତ ମାସରେ ମହାରାଷ୍ଟ୍ରରେ ଦୁଇଟି ଅକ୍କିଜେନ୍ ଏକ୍କପ୍ରେସ୍ ଟ୍ରେନ୍ ଯାଇ ପହଞ୍ଚିଥିଲା ଗୋଟିଏ ଟ୍ରେନ୍ ଆନ୍ଧ୍ରପ୍ରଦେଶର ବାଇଜାଗ୍ରୁ ମହାରାଷ୍ଟ୍ରର ନାଗପୁର ଓ ନାଶିକ୍କୁ ଅକ୍ସିଜେନ୍ ବହନ କରିଯାଇଥିଲା